ବିପନ୍ନ ଳୋକଙ୍ ବିଦ୍ୟୁତ ଯୋଗାଣ ପାନୀୟ ଜଳ ଯୋଗାଣ ଏବଂ ରାସ୍ତା ସଂଯୋଗୀକରଣ ଅଗ୍ରାଧିକାର ଭିଉିରେ କରିବା ପାଇଁ ଶ୍ରୀ ଲାଲ୍ କହିଛନ୍ତି

ପୂର୍ବରୁ ଅଭିଜିତଙ୍କୁ ଗୃହ କମିଟିରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିବାବେଳେ ସେ ହାଜର ନ ହୋଇ ବାଚସ୍ୱତିଙ୍କ ପାଖକୁ କ୍ଷମାପତ୍ର ପଠାଇଥିଲେ ତେବେ ହାଜର ନ ହେବାରୁ ସ୍ୱାଧୀକାର ଭଙ୍ଗ ମାମଲାରେ କମିଟିରେ ହାଜର ହେବା ପାଇଁ ଆଉ ଏକ ତାରିଖ ପ୍ରଦାନ କରାଯାଇଥିଲା

ମା'ଙ୍କର ମହିଷାମର୍ଦ୍ଦିନୀ ବେଶ ଓ ସୁନାବେଶ ମଧ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ

ଛତିଶଗଡ଼ ସୀମାକୁ ଲାଗି ରହିଥିବା ଏହି ସ୍ଥାନକୁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୃଜା ଦେଖବାକୁ ଆସୁଛନ୍ତି

କାତି ଧର୍ମ ବର୍ଷ୍ ନିର୍ବିଶେଷରେ ହିନ୍ଦ ମୁସଲିମ ଖ୍ରୀଷ୍ଟୀଆନ ସବୁ ଧର୍ମର ଲୋକେ ଏହି ପ୍ରଜାରେ ସାମିଲ ହୋଇଛନ୍ତି ପ୍ରତିବର୍ଷ ପରି ଏଥର ମଧ୍ଧ ଏହି ଅଂଚଳର ପାରମ୍ପରିକ ଖେଳ ଓ ନାଚ ଗୀତ ଆଦିକୁ ପୂଜାରେ ପ୍ରାଧାନ୍ୟ ଦିଆଯାଉଛି

ସୋର ନିକଟବର୍ଭୀ ଛପୁଲିଆ ନିକଟରେ ଦୁଇଟି ଟ୍ରକ୍ ମଧ୍ଧରେ ମୁହାଁମୁହିଁ ଧକ୍ଷା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି